ଏହାକ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ଆଗାମୀ ମେ' ମାସ ଶେଷ ସପ୍ତାହରେ ସାନି ଆକଳନ ପ୍ରକାଶ କରାଯିବ ବୋଲି ପାଶିପାଗ ବିଭାଗ ପକ୍ଷରୁ ସ୍ଚନା ଦିଆଯାଇଛି

ତାକୁ କୋର୍ଟ ଚାଲାଣ କରାଯିବ ଏବଂ ରିମାଣ୍ଡରେ ଆଶିବାପାଇଁ ପୁଲିସ୍ ଆବେଦନ କରିବ ବୋଲି ପୁଲିସ୍ କମିଶନର ସୌମେନ୍ଦ୍ ପ୍ରିୟଦର୍ଶୀ କହିଛନ୍ତି